ଏହି ଧର୍ମଘଟ ପ୍ରଭାବରେ ଆକି ରାକ୍ୟରେ ଜନଜୀବନ ବିଶେଷ ପ୍ରଭାବିତ ହୋଇ ନାହି

ତେବେ ଗତକାଲି ଓ ଆଜି ଦୁଇ ଦିନ ଧରି ରାକ୍ୟର ସମସ୍ତ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ସରକାର ଛୁଟି ଘୋଷଣା କରିଛନ୍ତି

ଆକି ଏହି ମାମଲାର ଶୁଶାଣି ସମୟରେ ସୁପ୍ରିମ୍କୋର୍ଟ ରଞିତ୍ କୁମାରଙ୍କୁ ଏହି ନୃତନ ପଦରେ ନିଯୁକ୍ତ କରିଛନ୍ତି

ଏହି ଅବସରରେ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ମନୀଶ୍ ଅଗ୍ରଓାଲା ଉଦ୍ଘାଟନ କରିଛନ୍ତି